ଶୀତକାଳୀନ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବ ବୋଲି ଜଣାପଡିଛି

ସେହିପରି କଟକ ବରଗଡ଼ ବାଲେଶ୍ୱର କଳାହାଣ୍ଡି କେନ୍ଦ୍ରାପଡ଼ା ଖୋର୍ବ୍ବା ମୟୁରଭଞ୍ ଓ ସମ୍ମଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ଡଙ୍କ ମୃତ୍ୟୁ ହୋଇଛି

ପରେ ସୁରକ୍ଷାକର୍ମିମାନେ ସଂପୃକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା ବହୁ ସାମଗ୍ରୀ ଜବତ କରିଛନ୍ତି